ଏହାଦ୍ୱାରା ସରକାରୀ ଅଧିକାରୀ ମାନଙ୍କ ମନୋବଳ ବୃଦ୍ଧି ପାଇବ ଏବଂ ସ୍ତାନୀୟ ଲୋକ ମାନଙ୍କ ସହ ଆଲୋଚନା କରାଯାଇପାରିବ

ସେହିଭଳି ଅନ୍ୟ ଜଣେ ଯାତ୍ରୀଙ୍କୁ କୋଭିଡ୍ ହସ୍ୱିଟାଲ୍ରେ ଭର୍ତି କରାଯାଇଛି